ପିଏମ୍ କିଷାନ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡ଼ଖଣର ରାଞ୍ଚିଠାରେ କିଶାନ୍ ମାନ୍ ଧନ୍ ଯୋଜନା ଏବଂ କ୍ଷୁଦ୍ର ବ୍ୟାପାରୀ ଦୋକାନଦାର ସ୍ୱରୋଜଗାର ପେନ୍ସନ୍ ଯୋଜନାର ଶ୍ରଭାରମ୍ଭ କରିବେ

ପ୍ରଧାନମନ୍ତ୍ରୀ ନ୍ନଆ ଝାଡ଼ଖଣ୍ଡ ବିଧାନସଭା ସୌଧର ଉଦ୍ଘାଟନ କରିବା ସଙ୍ଗେ ସଙ୍ଗେ ରାଞ୍ଚିରେ ନୂଆ ସଚିବାଳୟ ପରିସରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ସାହେବଗଞ୍ଜଠାରେ ଏକ ବହୁମୁଖୀ ଟର୍ମିନାଲ୍କୁ ମଧ୍ୟ ଉଦ୍ଘାଟନ କରିବାର କାର୍ଯ୍ୟସ୍ଚୀ ରହିଛି ରାଜନାଥ ବାୟାଟେରରିଜମ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଜୈବ ସନ୍ତାସବାଦ ହେଉଛି ବଡ଼ ବିପଦ ଏବଂ ଏହାର ମୁକାବିଲା ପାଇଁ ସଶସ୍ତ ବାହିନୀର ଭେଷଜସେବା ବିଭାଗ ଆଗେଇ ଆସିବା ଉଚିତ ନୂଆଦିଲ୍ଲୀରେ ସାଙ୍ଘାଇ ସହଯୋଗ ସଙ୍ଗଠନର ପ୍ରଥମ ସାମରିକ ଭେଷଜ ସମ୍ମିଳନୀର ପ୍ରାରମ୍ଭିକ ଅଧିବେଶନରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ସିଂହ ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯୁଦ୍ଧ କରିବାପାଇଁ ନୂଆ ଏବଂ ଅଣପାରମ୍ପରିକ ପଦ୍ଧତି ବର୍ତ୍ତମାନ ଚ୍ୟାଲେଞ୍ଜ୍ ଭାବେ ଉଭା ହୋଇଛି ସେ କହିଛନ୍ତି ପରମାଣୁ ରସାୟନ ଓ ଜୈବିକ ଯୁଦ୍ଧ ଏହି ବିପଦକୁ ଆହୁରି ବଢ଼େଇ ଦେଇଛି ତେଣୁ ଏ କ୍ଷେତ୍ରରେ ଥିବା ଚ୍ୟାଲେଞ୍ଗୁଡ଼ିକୁ ଚିହ୍ନଟ କରିବାପାଇଁ ସଶସ୍ତ ବାହିନୀର ଭେଷଜ ସେବା ପକ୍ଷରୁ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ଏହି ଅଧିବେଶନ ଫଳପ୍ରଦ ହେବ ଓ ଏହିସବୁ ପ୍ରସଙ୍ଗଗୁଡ଼ିକ ଉପରେ ବିଶେଷ ଆଲୋଚନା ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି

ଶ୍ରୀ ପ୍ରସାଦ କହିଛନ୍ତି ମୁଦ୍ରାଣ୍ଟିତି ଓ ଆର୍ଥିକ ନିଅଣ୍ଟ ଅବସ୍ଥା ନିୟନ୍ତ୍ରଣାଧୀନ ରହିଥିବା ବେଳେ ବୈଦେଶିକ ମୁଦ୍ରା ବିନିମୟ ମହକୁଦ୍ ଓ ଏଫ୍ଡିଆଇ ସମେତ ଶୁଳ୍କ ଭିଭି ଓ ଶୁଳ୍କ ଆଦାୟ ସ୍ଥିତିରେ ଉନ୍ନତି ହୋଇଛି ଟିଏନ୍ ପୋଷଣ ଅଭିଯାନ ସୁନାମଧନ୍ୟ କୃଷିବିଜ୍ଞାନୀ ଡକ୍କର ଏମ୍ଏସ୍ ସ୍ୱାମୀନାଥନ୍ କେନ୍ଦ୍ର ସରକାରଙ୍କ ପ୍ରମୁଖ ପୋଷଣ ଅଭିଯାନ ଯୋଜନାକୁ ପ୍ରଶଂସା କରିଛନ୍ତି ଶିଶୁ କିଶୋର ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପୌଷ୍ଟିକତା ବୃଦ୍ଧି ହେଉଛି ଏହି ଯୋଜନାର ଲକ୍ଷ୍ୟ ଭାରତରେ ସବୁଜ ବିପ୍ଳବର ଜନକ ବୋଲି କୁହାଯାଉଥିବା ଡକ୍କର ସ୍ୱାମୀନାଥନ୍ ଆମର ଚେନ୍ନାଇ ସମ୍ଭାଦଦାତାଙ୍କୁ କହିଛନ୍ତି ବର୍ତ୍ତମାନ ଖାଦ୍ୟ ନିରାପଭାରୁ ପୁଷ୍ଠି ନିରାପତ୍ତା ଆଡ଼କୁ ଧ୍ୟାନ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ସେ କହିଛନ୍ତି ସୁସ୍ଥ ଓ ଶକ୍ତିଶାଳୀ ସମାଜ ଗଠନପାଇଁ ଅଧିକ ସଂଖ୍ୟକ କ୍ୟାଲୋରୀଯୁକ୍ତ ଖାଦ୍ୟ ଓ ଶରୀରରେ ପ୍ରୋଟିନ୍ ସ୍ତର ବୃଦ୍ଧି ପାଇଁ ଅଧିକ ଡାଲିଜାତୀୟ ଖାଦ୍ୟ ଖାଇବାର ଆବଶ୍ୟକତା ରହିଛି ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରତି ଗୁରୁତ୍ୱାରୋପ କରାଯିବା ସଙ୍ଗେ ସଙ୍ଗେ ସୁଷମ ଖାଦ୍ୟ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି

ଆଇସ୍ଲାଣ୍ଡ ଗସ୍ତ ସାରି ଶ୍ରୀ କୋବିନ୍ଦ ବାର୍ଷରେ ଯାଇ ପହଞ୍ଚିଛନ୍ତି

ଅପରାହ୍ନରେ ଶ୍ରୀ କୋବିନ୍ଦ ସ୍ୱିଜରଲାଣ୍ଡରେ ଫ୍ରେଣ୍ଡସ୍ ଅଫ୍ ଇଣ୍ଡିଆ ଓ ଭାରତୀୟ ସମ୍ପ୍ରଦାୟମାନଙ୍କ ପକ୍ଷରୁ ଆୟୋଜିତ ଏକ ସ୍ୱାଗତ ସଭାରେ ଯୋଗଦେବେ ଆସନ୍ତାକାଲି ଶ୍ରୀ କୋବିନ୍ଦ ସ୍ୱିଜରଲାଣ୍ଡ ପାର୍ଲାମେଣ୍ଟର ସଂଘୀୟ ପରିଷଦର ସଦସ୍ୟମାନଙ୍କୁ ଉଦ୍ଦେବେ ତାପରେ ପ୍ରତିନିଧି ସ୍ତରୀୟ କଥାବାର୍ତ୍ତା ହେବ ଏବଂ ଦୁଇ ଦେଶ ମଧ୍ୟରେ ସହଯୋଗ ସଂକ୍ରାନ୍ତ ରାଜିନାମାଗୁଡ଼ିକ ସ୍ୱାକ୍ଷରିତ ହେବ ସନ୍ଧ୍ୟାରେ ଶ୍ରୀ କୋବିନ୍ଦ ଭାରତ ସ୍ୱିଜରଲାଣ୍ଡ ବ୍ୟବସାୟ ଗୋଲଟେବୁଲ୍ ବୈଠକରେ ଯୋଗ ଦେବେ ଗୋୟଲ ଏଫ୍ଟିଏଜ୍ ଭାରତ ସହ ମୁକ୍ତ ବାଣିଜ୍ୟ ରାଜିନାମାଗୁଡ଼ିକର ସମୀକ୍ଷା କରିବା ପାଇଁ ନୂଆଦିଲ୍ଲୀ ଦକ୍ଷିଣ କୋରିଆ ଓ କାପାନ୍କୁ ଅନୁରୋଧ କରିଛି ବାଶିଜ୍ୟ ମନ୍ତ୍ରୀ ପୀୟିଷ ଗୋୟଲ୍ ନୁଆଦିଲ୍ଲୀରେ ସାୟାଦିକମାନଙ୍କୁ କହିଛନ୍ତି ବର୍ତ୍ତମାନ ଆମଦାନୀ ରପ୍ତାନୀ ସ୍ଥିତିରେ ପରିବର୍ତ୍ତନ ହୋଇଥିବାରୁ ଭାରତ ସହ ପୁରୁଣା ମୁକ୍ତ ବାଣିଜ୍ୟ ରାଜିନାମାଗୁଡ଼ିକର ସଂଶୋଧନ କରାଯିବା ଆବଶ୍ୟକତା ରହିଛି ମୁକ୍ତ ବାଣିଜ୍ୟ ରାଜିନାମାଗୁଡ଼ିକର ସମୀକ୍ଷା ପାଇଁ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ମହାସଂଘ ଓ ଭାରତ ମଧ୍ୟରେ ନିଷ୍କତ୍ତି ନିଆଯିବା ପରେ ଏଥିରେ ସମୀକ୍ଷା କରିବା ପାଇଁ ଭାରତ ଦକ୍ଷିଣ କୋରିଆ ଓ ଜାପାନ୍କୁ କହିଛି

ଡିଆର୍ଡିଓ ମିଶାଇଲ୍ ଭାରତୀୟ ସେନାବାହିନୀ ପାଇଁ ଏକ ବଡ଼ଧରଣର ସଫଳତା ସ୍ୱର୍ପ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ ଡିଆର୍ଡିଓ ସ୍ୱଦେଶ ନିର୍ମିତ ସ୍ୱଚ୍ଚ ଓଜନ ବିଶିଷ୍ଟ ଏମ୍ପିଏଟିଜିଏମ୍ କ୍ଷେପଣାସ୍ତର ସଫଳ ପରୀକ୍ଷଣ କରିଛି ଗତକାଲି ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ୍ ସ୍ଥିତ ମ୍ୟାନ୍ ପୋର୍ଟେବୂଲ୍ ଟ୍ରିପୋଡ୍ ଳଞ୍ଚର୍ରୁ ଏହାର ପରୀକ୍ଷଣ କରାଯାଇଥିଲା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳ ପରୀକ୍ଷଣ ପାଇଁ ଡିଆର୍ଡିଓକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଇସ୍ତାହାରରେ କୁହାଯାଇଛି ଏହି କ୍ଷେପଣାସ୍ତ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଲକ୍ଷ୍ୟଭେଦ କରିଥିଲା ଏହି ପରୀକ୍ଷା ସଫଳ ହୋଇଥିବାରୁ ବର୍ତ୍ତମାନ ସେନାବାହିନୀ ତୃତୀୟ ପିଢ଼ିର ଏମ୍ପିଏଟିଜିଏମ୍ କ୍ଷେପଣାସ୍ତଗୁଡ଼ିକୁ ସ୍ୱଦେଶରେ ବିକଶିତ କରିପାରିବ

ପରିସ୍ଥିତିରେ ଉନ୍ତି ଘଟିବାର୍ତ ପ୍ରଶାସନ ପକ୍ଷର୍ ଧୀରେ ଧୀରେ କଟକଣା କୋହଳ କରାଯାଉଛି

ଉପତ୍ୟକାର କୌଣସି ସ୍ଥାନରେ ଏପର୍ଯ୍ୟନ୍ତ କିଛି ଅପ୍ରୀତିକର ଘଟଣା ଘଟି ନାହିଁ ପ୍ରତ୍ୟକ୍ଷଦର୍ଶୀମାନେ କହ୍ୱଚ୍ଚନ୍ତି ଶ୍ରୀନଗର ଓ ଉପତ୍ୟକା ସହ ସଂଯୋଗ କରୁଥିବା ରାସ୍ତାରେ ଘରୋଇ ଯାନବାହନ ଓ ଲୋକମାନଙ୍କର ଚଳପ୍ରଚଳ ବୃଦ୍ଧି ପାଇଛି ଆଉ ଅଧିକ ଅଞ୍ଚଳରେ ମୋବାଇଲ୍ ସେବା ପୁନଃସ୍ଥାପନ କରିବାପାଇଁ ପ୍ରଶାସନ ପକ୍ଷର୍ତ ବିବେଚନା କରାଯାଉଛି ଏମ୍ପି ରେନ୍ ମଧ୍ୟପ୍ରଦେଶରେ ଏଥରର ବର୍ଷା ସବୁ ପୁରୁଣା ରେକର୍ଡ଼ ଭାଙ୍ଗି ଦେଇଛି ମ୍ରଷଳ ଧାରାରେ ବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ସ୍ୱାଭାବିକ ଜୀବନଯାତ୍ରା ଅଚଳ ହୋଇପଡ଼ିଛି

ଗତ କିଛିଦିନ ହେଲା ପ୍ରବଳ ବର୍ଷା ହେଉଥିବାରୁ ମଧ୍ୟପ୍ରଦେଶର ଜୀବନରେଖା ବୋଲି କୁହାଯାଉଥିବା ନର୍ମଦା ନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ଜଳପତନ ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି ଇନ୍ଦିରା ସାଗର ବାର୍ଗୀ ଓ ଓଁକାରେଶ୍ୱର ନଦୀବନ୍ଧରୁ ଅଧିକ ଜଳ ଛଡ଼ାଯାଉଛି

ମୁଖ୍ୟମନ୍ତ୍ରୀ କମଳନାଥ ବର୍ଷା ଯୋଗୁଁ ଧନକୀବନ କ୍ଷୟକ୍ଷତିର ପ୍ରାଥମିମ ଆକଳନ କରିବାପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଏଚ୍ଆର୍ଡି ମାନବ ସମ୍ଭଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସଂଜୟ ଧୋତ୍ରେ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ୍ ଦ୍ୱାରା ପ୍ରସ୍ତୁତ ଲାଇପ୍ ସିକ୍କିଲ୍ ପାଠ୍ୟକ୍ରମକୁ ଗତକାଲି ନୂଆଦିଲ୍ଲୀରେ ଉନ୍କୋଚନ କରିଛନ୍ତି ସ୍ନାତକ ସ୍ତରୀୟ ବିଦ୍ୟାର୍ଥୀମାନଙ୍କ ଯୋଗାଯୋଗ ଦକ୍ଷତା ସମୟ ପରିଚାଳନା ସମସ୍ୟା ସମାଧାନ ନିଷ୍କଭି ନିର୍ଦ୍ଧାରଣ ଓ ନେତୃତ୍ୱ କ୍ଷମତା ବୃଦ୍ଧି ପାଇଁ ଏହି ପାଠ୍ୟକ୍ରମରେ ଲକ୍ଷ୍ୟ ରଖାଯାଇଛି ସେ କହିଛନ୍ତି ଏହି ପାଠ୍ୟକ୍ରମ ସ୍ନାତକ ଡିଗ୍ରୀଧାରୀମାନଙ୍କର ନିଯୁକ୍ତି ପାଇବାର ସୁଯୋଗ ବୃଦ୍ଧି ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ଜାବ୍ଡେକର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ବଧିରମାନଙ୍କ ପାଇଁ ବୁଝିବା ଭଳି ଟେଲିଭିଜନ୍ କାର୍ଯ୍ୟକ୍ରମ ପ୍ରସାରଣ କରିବା ସକାଶେ ଗତକାଲି ଘୋଷଣା କରିଛନ୍ତି କାର୍ଯ୍ୟକ୍ରମ ପ୍ରସାରଣରେ ଭାରତୀୟ ସାଙ୍କେତିକ ଭାଷା ଉପଯୋଗ କରାଯିବ ଏହି ଦିବ୍ୟାଙ୍ଗମାନଙ୍କ ପାଇଁ ଚଳଚ୍ଚିତ୍ରଗୁଡ଼ିକରେ ସଂଳାପ ମାନକ ନିର୍ଦ୍ଧାରଣ କରାଯିବ ବୋଲି ଶ୍ରୀ ଜାଭଡେକର ଘୋଷଣା କରିଛନ୍ତି ସବୁ ସମ୍ଭାଦ ସରବରାହ ଚ୍ୟାନେଲ୍ ଦିନକୁ ଅନ୍ତତଃ ଗୋଟିଏ ନ୍ୟୁଜ୍ ବୁଲେଟିନ୍ ସାଙ୍କେତିକ ଭାଷାରେ ପ୍ରସାରଣ କରିବେ ଓ ସବୁ ଟିଭି ଚ୍ୟାନେଲ୍ଗୁଡ଼ିକ ଅତି କମ୍ରେ ସପ୍ତାହକୁ ଗୋଟିଏ କାର୍ଯ୍ୟକ୍ରମ ସବ୍ ଟାଇଟେଲ୍ ଓ କ୍ୟାପ୍ସନ୍ ସହ ପ୍ରସାରଣ କରିବେ ବୋଲି ସେ ଘୋଷଣା କରିଛନ୍ତି ତେବେ ସିଧା ପ୍ରସାରିତ ହେଉଥିବା ସମ୍ଭାଦ କ୍ରୀଡ଼ା ସଂଗୀତ ପୁରସ୍କାର ସମାରୋହ ରିଅଲିଟି ଶୋ ବିଜ୍ଞାପନ ବିତର୍କ ଓ ଟେଲିସପିଂ କାର୍ଯ୍ୟକ୍ରମକୁ ଏଥିରୁ ବାଦ୍ ଦିଆଯାଇଛି